ଆସନ୍ତାକାଲିଠାରୁ ରାଜ୍ୟରେ ଦିତୀୟ ଡୋଜ୍ ଟିକାକରଣ କରାଯିବ

ରାଜ୍ୟର ବିଭିନ୍ ପ୍ରାନ୍ତରେ ବିଶ୍ୱ ରେଡ଼ିଓ ଦିବସ ପାଳିତ ହୋଇଥିବାର ସମ୍ଭାଦ ଆମର ହସ୍ତଗତ ହୋଇଛି

ବେଆଇନ୍ ଭାବେ ଜାଗା ଦଖଲ କରି ବ୍ୟବସାୟ କର୍ଥିବା ଦୋକାନଘର ଗୁଡ଼ିକୁ ଭାଙ୍ଗି ଦିଆଯାଇଛି